ସକାଳୁ ବିଭିନୁ ଶିବମନିରରେ ଭକ୍ତମାନଙ୍କର ଭିଡ଼ ପରିଲକିତ ହେଉଛି

ଜାଗରଯାତ୍ରା ପାଇଁ ଏକାମ୍ର ଷେତ୍ର ଚଳଚଞ୍ଚଳ ହୋଇପଡ଼ିଛି

ପ୍ରଥମ ଥରପାଇଁ ଶ୍ରୀଲିଙ୍ଗରାଜ ମନ୍ଦିରର ସିଂହଦ୍ୱାର ସହ ମନ୍ଦିର ବେଢ଼ାକୁ ବିଭିନ୍ତ ଫୁଲରେ ସଜା ଯାଇଛି

କିଲ୍ଲାର ଅନେକ ସ୍ଥାନରେ ନାମ ସଂକୀର୍ଭନ ସହ ଭଜନ ସମାରୋହ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି

ଏହାକୁ ଦୃଷ୍ଷିରେ ରଖି ନୟାଗଡ଼ ଜିଲା ପ୍ରଶାସନ ଏବଂ ପୁଲିସ୍ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଶ କରାଯାଇଛି

ଏକ ଟ୍ୱିଟ୍ ହ୍ୟାଣେଲ୍ରେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଲିଙ୍ଗରାଜ ମନ୍ଦିରର ଏକ ଫଟୋକୁ ଶେୟାର କରି କହିଛନ୍ତି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରର ଏହି ଶୋଭାବର୍ଦ୍ଧନକାରୀ ଦୂଶ୍ୟ ବେଶ୍ ମନୋରମ